ଇସି ଇଭିଏମ୍ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ଷ୍ଟ୍ରଙ୍ଗରୁମ୍ଗୁଡ଼ିକ ନିକଟରେ କେତେକ ସନ୍ଦିଗ୍ନ ଓଭିଏମ୍ ଦେଖାଯାଇଥିବା ଅଭିଯୋଗ ଖବରକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଛନ୍ତି କମିଶନ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଏଭଳି ଅଭିଯୋଗଗୁଡ଼ିକ ଭିତ୍ତିହୀନ ଏବଂ ଗାଜିପୁର ଚାନ୍ଦୋଲି ଡୋମରିଆଗଞ୍ଜ ଓ ଝାନ୍ସୀ ଲୋକସଭା ଆସନର କେତେକ ଅଞ୍ଚଳରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍ ନିକଟରେ କେତେକ ସନ୍ଦିଗ୍ମ ଇଭିଏମ୍ ଥିବା ଅଭିଯୋଗ ସଂକ୍ରାନ୍ତରେ ଆୟୋଗ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି ଆୟୋଗ ପକ୍ଷରୁ କୁହାଯାଇଛି ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀମାନଙ୍କ ସମ୍ମୁଖରେ ଉପଯୁକ୍ତ ଭାବେ ସିଲ୍ କରାଯାଇଛି ଏବଂ ଏହାର ଭିଡ଼ିଓ ରେକର୍ଡି ମଧ୍ୟ କରାଯାଇଛି ଷ୍ଟ୍ରଙ୍ଗରୁମ୍ଗୁଡ଼ିକରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ଏବଂ କେନ୍ଦ୍ରୀୟ ନିରାପତ୍ତା ବାହିନୀକୁ ମୁତୟନ କରାଯାଇଛି ପ୍ରାର୍ଥୀମାନେ କିମ୍ବା ସେମାନଙ୍କ ପ୍ରତିନିଧିମାନେ ଯେକୌଣସି ସମୟରେ ଚାହିଁଲେ ଷ୍ଟ୍ରଙ୍ଗରୁମ୍ଗୁଡ଼ିକୁ ଦେଖିପାରିବେ ବୋଲି ଅନୁମତି ଦିଆଯାଇଛି ଏସ୍ସି ଭିଭିପାଟ୍ ଆସନ୍ତା ଗୁରୁବାର ଦିନ ଭୋଟ୍ ଗଣତି ସମୟରେ ସବୁ ଇଭିଏମ୍ଗୁଡ଼ିକ ସହ ଭିଭିପାଟ୍ଗୁଡ଼ିକୁ ମେଳ ଖୁଆଇବା ପାଇଁ ଚେନ୍ନାଇର ଏକ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା ଆଗତ ଜନସ୍ୱାର୍ଥ ସମ୍ଭଳିତ ମାମଲାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଏକ ବୃହତ୍ତର ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରି ନିର୍ଦ୍ଦେଶ ଦେଇସାରିଛନ୍ତି ତେଣୁ ଏହି ଖଣ୍ଡପୀଠ ବର୍ତ୍ତମାନ ପ୍ରଧାନବିଚାରପତିଙ୍କ ନିର୍ଦ୍ଦେଶକୁ ଅବମାନନା କରିପାରିବ ନାର୍ହି

ଅପୋକିସନ୍ ଇଭିଏମ୍ ବିଭିନ୍ନ ବିରୋଧୀ ଦଳର ନେତା ଆଜି ନିର୍ବାଚନ କମିଶନ୍ଙ୍କୁ ଭେଟି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିଭିପାଟ୍ ସହିତ ଇଭିଏମ୍ର ସଂଖ୍ୟାକୁ ମେଳ ଖୁଆଇବା ପ୍ରସଙ୍ଗ ଉହାପନ କରିବେ ଭୋଟ୍ ଗ୍ରହଣ କେନ୍ଦ୍ରରେ ଯଦି କୌଣସି ତ୍ରଟି ବିଚ୍ୟୁତି ପରିଲକ୍ଷିତ ହୋଇଥାଏ ତେବେ ସେହି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଭିଭିପାଟ୍ ଚିରୁକୁଟି ସହିତ ଇଭିଏମ୍ର ସଂଖ୍ୟାକୁ ମେଳ ଖୁଆଇବା ପାଇଁ ବିରୋଧୀ ଦଳ ନେତାମାନେ ଦାବି କରୁଛନ୍ତି

ଗତକାଲି ନୂଆଦିଲ୍ଲୀଠାରେ ଏକ ପୁସ୍ତକ ଉନ୍କୋଚନ ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନ୍ଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ନିର୍ବାଚନ କମିଶନଙ୍କ ପର୍ଯ୍ୟନ୍ତ ଏହି ସଂସ୍ଥା ସୁନ୍ଦର ଭାବରେ କାର୍ଯ୍ୟ କରି ଆସୁଛି ଶ୍ରୀ ମୁଖାର୍ଜୀ କହିଛନ୍ତି ସମସ୍ତ ତିନି ଜଣଯାକ ଆୟୁକ୍ତ କାର୍ଯ୍ୟକାରିଣୀ ଦ୍ୱାରା ନିଯୁକ୍ତ ହୋଇଛନ୍ତି ଏବଂ ସେମାନେ ନିଜ ନିଜର କାର୍ଯ୍ୟକୁ ସଫଳତାର ସହ ତୁଲାଇ ପାରୁଛନ୍ତି ଡବ୍ଲୁବି ଭାଟପଡ଼ା ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଭାଟପଡ଼ା ଅଞ୍ଚଳରେ ଗତ ରବିବାର ଦିନ ବିଧାନସଭା ଉପନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିବାରୁ ଗତକାଲିଠାରୁ ନିର୍ବାଚନ ଆୟୋଗ ସେଠାରେ ନିଷେଧାଦେଶ ଜାରି କରିଛନ୍ତି

ଗତ ରବିବାର ଦିନ ନିର୍ବାଚନ ଜନିତ ହିଂସାକାଣ୍ଡ ଘଟଣା ସଂକ୍ରାନ୍ତରେ କମିଶନଙ୍କ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କଠାରୁ ରିପୋର୍ଟ ମଗାଯାଇଛି ବିଜେପି ଡେଲିଗେସନ୍ ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ୍ କରି କେତେକ ଅଞ୍ଚଳ ବିଶେଷକରି ପଣ୍ଟିମବଙ୍ଗର କେତେକ ସ୍ଥାନରେ ସାନି ଭୋଟ୍ଗ୍ରହଣ ପାଇଁ ଦାବି କରିଛନ୍ତି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେପି ପ୍ରାର୍ଥୀ ଓ କର୍ମୀମାନଙ୍କୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଧମକ ଚମକ ଦେଇଥିବା ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି ଏହି ଦାବି ଉପରେ ବିଚାର କରିବାକୁ ସେମାନେ ନିର୍ବାଚନ ଆୟୋଗକୁ ଅନୁରୋଧ ଜଣାଇଛନ୍ତି ସେ କହିଛନ୍ତି ଭୋଟ୍ଗଣତି ସମୟରେ ଓ ପରେ ପଣ୍ଟିମବଙ୍ଗରେ ହିଂସାକାଣ୍ଡ ଉପୁଜିବାର ଆଶଙ୍କା ଥିବାରୁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ବାହିନୀ ସେଠାରେ ରଖାଯାଉ ବୋଲି ସେମାନେ ଦାବି କରିଛନ୍ତି ଓଡ଼ିଶା ପଣ୍ଟିମବଙ୍ଗ କର୍ଷ୍ଣାଟକ ଓ ମଧ୍ୟପ୍ରଦେଶରେ ଭୋଟ୍ଗଣତି ପ୍ରକ୍ରିୟା ଠିକ୍ଠାକ୍ ଯେପରି ହେବ ତାହା ନିର୍ଣିତ କରିବାପାଇଁ ବିଜେପି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ ଜଣାଇଛନ୍ତି ଏନ୍ଡିଏ ମିଟିଂ ଆସନ୍ତା ଗୁରୁବାର ଦିନ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ ଏନ୍ଡିଏର ପ୍ରମୁଖ ନେତାମାନେ ଆଜି ଏକ ନୈଶ ଭୋଜିରେ ଯୋଗ ଦେବେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିକେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଏନ୍ଡିଏ ନେତାମାନେ ସାଧାରଣ ନିର୍ବାଚନରେ ସମ୍ଭାବ୍ୟ ଫଳାଫଳକୁ ନେଇ ରଣନୀତି ପ୍ରସ୍ତୁତି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ତଥା କ୍କେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଲୋକ୍ ଜନଶକ୍ତି ପାର୍ଟିର ମୁଖ୍ୟ ରାମବିଳାଶ ପାଶଓ୍ୱାନ ପ୍ରମୁଖ ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି ଏହି ନୈଶ ଭୋଜି ବୈଠକ ପୂର୍ବରୁ ବିଜେପି ବରିଷ୍ଠ ନେତାମାନଙ୍କ ଦଳୀୟ ମୁଖ୍ୟାଳୟରେ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଫେରିବା ନେଇ ଏକ୍ଜିଟ୍ ପୋଲ୍ର ପୂର୍ବାନୁମାନ ପରିପ୍ରେକ୍ଷୀରେ ଏହି ଦୁଇଟି ବୈଠକ ଅନୁଷ୍ଠିତ ହେଉଛି ଛତିଶଗଡ଼ କାଉଣ୍ଟିଂ ଛତିଶଗଡ଼ରେ ଭିଭିପାଟ୍ ଚିରିକୁଟି ସହ ଇଭିଏମ୍ ଫଳାଫଳ ମେଳ ଖୁଆଇବା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଜେକେ କାଉଣ୍ଟିଂ ଜାମ୍ମୁ ଡିଭିଜନର ଉଦ୍ଦାମପୁର ଓ କାମ୍ମୁ ସଂସଦୀୟ ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯାଉଛି ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ସହ ଗଣନା ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ସିସିଟଭି ଖଞ୍ଜାଯାଇଛି

ଆମ ସମ୍ଭାଦଦାତା କଣାଇଛନ୍ତି ଉଦ୍ଦାମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣନା କାଠୁଆର ସରକାରୀ ଡିଗ୍ରୀ କଲେଜରେ କରାଯିବ ଅରୁଣାଚଳ ରିପୋଲିଂ ଅର୍ଭଣାଚଳ ପ୍ରଦେଶର କୋଲରିଆଙ୍ଗ ବିଧାନସଭା ଆସନର ନାମ୍ପ୍ରେ ସ୍ଥିତ ଦୁଇଟି ଭୋଟ୍ ଗ୍ରହଣ କେନ୍ଦ୍ର ଏବଂ ତଲି ବିଧାନସଭା ଆସନର ଗିମ୍ବା ଭୋଟ୍ ଗ୍ରହଣ କେନ୍ଦ୍ରରେ ଏବେ ସାନି ଭୋଟ୍ ନିଆଯାଉଛି ଦୁଇଟିଯାକ ନିର୍ବାଚନ ମଣ୍ଡଳୀ ଅରୁଣାଚଳ ପଶ୍ଚିମ ସଂସଦୀୟ ଆସନରେ ରହିଛି

ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବିଶ୍କେକ୍ଠାରେ ଆଜିଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନର ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ କିର୍ଗିକ୍ସ୍ଥାନ ଯାତ୍ନା କରୁଛନ୍ତି ସାଂଘାଇ ସହଯୋଗ ସଂଗଠନର ପୂର୍ଣ୍ଣ ସଦସ୍ୟ ରାଷ୍ଟ ଭାବେ ଭାରତ ଦ୍ୱିତୀୟ ଥର ପାଇଁ ବୈଦେଶିକ ମନ୍ତ୍ରୀ ପରିଷଦ ସିଏଫ୍ଏମ୍ର ବୈଠକରେ ସେ ଯୋଗ ଦେବେ

ଶ୍ରୀମତୀ ସ୍ୱରାଜ ଗତବର୍ଷ ଏପ୍ରିଲ୍ରେ ଚୀନ୍ରେ ଅନୁଷ୍ଠିତ ସିଏଫ୍ଏମ୍ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି କିର୍ଗିଜ୍ ଗଣରାଜ୍ୟ ନେତୃତ୍ୱରେ ଭାରତ ଗତବର୍ଷଠାରୁ ଏସ୍ସିଓର ବିଭିନ୍ନ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସିଛି ବିଶ୍କେକ୍ ଗସ୍ତ କାଳରେ ଶ୍ରୀମତୀ ସ୍ୱରାଜ ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବା ସହ ଅନ୍ୟାନ୍ୟ ସଦସ୍ୟ ରାଷ୍ଟର ବୈଦେଶିକ ମନ୍ତ୍ରୀମାନଙ୍କର କିରଗିଜ୍ ସ୍ଥାନର ରାଷ୍ଟ୍ରପତିଙ୍କ ସହିତ ଅନୁଷ୍ଠିତ ହେବାକୁଥିବା ବୈଠକରେ ଯୋଗ ଦେବେ ଜେଟ୍ଲୀ ଏକ୍ଜିଟ୍ ପୋଲ୍ ବିଜେପିର ବରିଷ୍ଣ ନେତା ଅରୁଣ ଜେଟ୍ଲୀ ଏକ୍ଜିଟ୍ ପୋଲ୍ ପ୍ରତି ସନ୍ଦେହ ପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍ଜିଟ୍ ପୋଲ୍ ଗୋଟିଏ ପ୍ରକାର ମତାମତ ପ୍ରକାଶ କରିଥିବାର୍ତ ଭୋଟ୍ ଫଳାଫଳ ପ୍ରାୟ ଏକ୍ଜିଟ୍ ପୋଲ୍ ସହ ସମାନ ହେବ ଶ୍ରୀ ଜେଟ୍ଲୀ କହିଛନ୍ତି ବ୍ୟକ୍ତିଗତ ସାକ୍ଷାତ୍କାର ଭିଭିରେ ଏକ୍ଜିଟ୍ ପୋଲ୍ ପ୍ରସ୍ତୁତ କରାଯାଇଛି ଏଥିରେ ଇଭିଏମ୍ର କୌଣସି ଭୂମିକା ନାହିଁ ସେ କହିଛନ୍ତି ଆସନ୍ତା ଗୁରୁବାର ଦିନ ଫଳାଫଳ ପ୍ରକାଶ ପାଇଲା ପରେ ଏକ୍ଜିଟ୍ ପୋଲ୍ ଓ ଫଳାଫଳ ଯଦି ସମାନ ହୁଏ ତେବେ ବିରୋଧୀ ଦଳର ଇଭିଏମ୍ ସଂକ୍ରାନ୍ତୀୟ ମିଥ୍ୟା ପ୍ରସଙ୍ଗର କୌଣସି ମୂଲ୍ୟ ରହିବ ନାହିଁ

ଏଥର ଯଦି ଏକ୍ଜିଟ୍ ପୋଲ୍ର ଫଳାପଳ ସତ୍ୟ ହୁଏ ତେବେ ଭାରତର ଗଣତନ୍ତ୍ର ପରିପକ୍ୱ ହେଉଛି ଏବଂ ଭୋଟ୍ଦାତାମାନେ କାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଭିଭିରେ ଭୋଟ୍ ଦେଇଥିବା ପ୍ରମାଣିତ ହେବ

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନ୍ସାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଓ ଅନ୍ୟ କଂଗ୍ରେସ ନେତାମାନେ ବୀରଭ୍ ମି ଯାଇ ତାଙ୍କ ସମାଧୂସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି